ଚଳିତ ବର୍ଷର ଶୀର୍ଷକ ହେଉଛି ନବ ଭାରତ ଗଠନରେ ପ୍ରବାସୀ ଭାରତୀୟମାନଙ୍କ ଭୂମିକା

ପ୍ରବାସୀ ଭାରତୀୟ ପଞ୍ଚଦଶ ପ୍ରବାସୀ ଭାରତୀୟ ଦିବସ ଆଜି ଉତ୍ତରପ୍ରଦେଶର ବାରାଣାସୀରେ ଆରମ୍ଭ ହେଉଛି

ଚଳିତ ବର୍ଷର ପାଇଁ ଶୀର୍ଷକ ହେଉଛି ନବଭାରତ ଗଠନ ପାଇଁ ପ୍ରବାସୀ ଭାରତୀୟଙ୍କ ଭୂମିକା ମରିସସ୍ର ପ୍ରଧାନମନ୍ତ୍ରୀ ପ୍ରବୀନ୍ଦ୍ କୁମାର କ୍ରୁଗନାଥ୍ଙ୍କ ସମେତ ଭାରତୀୟ ବଂଶୋଭବ ଅନେକ ବିଶ୍ୱ ନେତା ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ଶୀର୍ଷକ ଉପରେ ନିଜର ମତାମତ ରଖିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଆନୁଷ୍ଠାନିକ ଭାବେ ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିବେ ଉଦ୍ଘାଟନୀ ଉତ୍ସବରେ ଶ୍ରୀ ଜୁଗନାଥ୍ ମୁଖ୍ୟ ଅତିଥି ହେବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ବୁଧବାର ଦିନ ଉଦ୍ଯାପନୀ ଉହବରେ ଉଦ୍ବୋଧନ ଦେବେ ଏବଂ ପ୍ରବାସୀ ଭାରତୀୟ ସମ୍ମାନ ପୁରସ୍କାର ପ୍ରଦାନ କରିବେ ଆଜି ଯୁବ ପ୍ରବାସୀ ଭାରତୀୟ ଦିବସ ଓ ଉତ୍ତରପ୍ରଦେଶ ପ୍ରବାସୀ ଭାରତୀୟ ଦିବସ ଆରମ୍ଭ ହେବ

ମହାରାଷ୍ଟ୍ରର ନାଗପୁରଠାରେ ଗତକାଲି ବିଜେପି ସଂଖ୍ୟା ଲଘ୍ର ସେଲ୍ର ଜାତୀୟ ଅଧିବେଶନର ଉଦ୍ଯାପନୀ ଉତ୍ସବରେ ଉଦ୍ବୋଧନ ଦେବା ଅବସରରେ ସେ ଏହା କହିଛନ୍ତି ସେ ପୁଣି କହିଛନ୍ତି ସମାଜରେ ସମାନତା ଅଧିକାର ଲାଗି ବାବା ସାହେବଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ ମୋଦି ଏହି ନୃତନ ସଂରକ୍ଷଣ ନୀତି ଲାଗୁ କରିଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରୀ କହିଛନ୍ତି ବାବା ସାହେବ ଆୟେଦକରଙ୍କ ପାଇଁ କିଛି ନ କରି କଂଗ୍ରେସ ଦଳ ତାଙ୍କ ନାଁରେ ଭୋଟ୍ ନେବାକୁ ଚେଷ୍ଟା କରୁଛି

ରାଓୃତ୍ ସଶସ୍ତ ବାହିନୀରେ ବଡ଼ଧରଣର କମ୍ପ୍ୟୁଟର ଭିଭିକ ତଥ୍ୟ ଓ ରୋବର୍ଟ ବ୍ୟବସ୍ଥା ପ୍ରଚଳନ ପାଇଁ ସେନାବାହିନୀ ମୁଖ୍ୟ କେନେରାଲ୍ ବିପିନ୍ ରାଓ୍ୱତ୍ ଗୁରୁତ୍ୱାରୋପ କରିଛନ୍ତି ଜେନେରାଲ୍ ରାଓ୍ପତ୍ କହିଛନ୍ତି ଭବିଷ୍ୟତର ଯୁଦ୍ଧ ସାଇବର ଭିତ୍ତିକ ହେବ ଏଣୁ ରୋବର୍ଟ ବ୍ୟବସ୍ଥା ଓ କମ୍ପ୍ୟୁଟର ଭିତ୍ତିକ ତଥ୍ୟ ଆଧାରରେ ପ୍ରତିରକ୍ଷା ବ୍ୟବସ୍ଥାକୁ ମଜଭୂତ କରିବାର ଆବଶ୍ୟକତା ରହିଛି ଗତକାଲି ହାଇଦ୍ରାବାଦ୍ରେ ପ୍ରତିରକ୍ଷା ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ଶୀର୍ଷକ ଜାତୀୟ ସମ୍ମିଳନୀର ଉଦ୍ଯାପନୀ ଉହବରେ ଉଦ୍ବୋଧନ ଦେଲା ବେଳେ ଶ୍ରୀ ରାଓ୍ୱତ୍ ଏହା କହିଛନ୍ତି ସେ କହିଛନ୍ତି କାରିଗରି ବିଦ୍ୟାର ଦ୍ରତ ବିକାଶ ଯୋଗୁଁ ପ୍ରତିରକ୍ଷା ଉତ୍ପାଦନ ଶିଳ୍ପ କ୍ଷେତ୍ର ପାଇଁ ଏଭଳି ପଦକ୍ଷେପ ନିହାତି କାରୁରୀ ହୋଇପଡ଼ିଛି ସେ କହିଛନ୍ତି ପ୍ରତିକୂଳ ଇଲାକାରେ ବିପଦ ସଂକ୍ରାନ୍ତରେ ସ୍ବଚନା ପାଇବା ପାଇଁ ପ୍ରତିରକ୍ଷା ବାହିନୀ ଲାଗି ଏଭଳି ସାଜ ସରଞ୍ଜାମର ଆବଶ୍ୟକତା ରହିଛି

ଜିଲ୍ଲାର ବଗୋଦର ଏବଂ ସାରିଆ ପୁଲିସ୍ ଥାନା ସୀମାରେ ମାଓବାଦୀମାନେ ଏକତ୍ରିତ ହୋଇଥିବାର କୌଣସି ସ୍ୱତ୍ରରୁ ଖବର ପାଇ ପାଞ୍ଚ ଜଣ ନକ୍କଲଙ୍କୁ ପୁଲିସ୍ ଗିରଫ୍ କରିଛି ବୋଲି ଆରକ୍ଷୀ ଅଧିକ୍ଷକ ସୁରେନ୍ଦ୍ର ଝା କହିଛନ୍ତି

ତେବେ ହକାରିବାଗ୍ ଏବଂ କୋଡରମା ଜିଲ୍ଲାର ସୀମାନ୍ତରେ ଏଭଳି ଏକ ନୃତନ ନକ୍କଲ ଗୋଷ୍ଠୀ ସକ୍ରିୟ ରହିବା ସହିତ ସେମାନେ ଠିକାଦାରମାନଙ୍କର ହତ୍ୟାକାଶ୍ତରେ ସମ୍ପୃକ୍ତ ଥିବାର ପୁଲିସ୍ ସୁତ୍ରରୁ ଜଣାପଡ଼ିଛି ରୋପ୍ଓଡ଼ ଜାମ୍ମୁ ଓ କାଶ୍ମୀରରେ ଗତକାଲି ଏକ ନିର୍ମାଣାଧୀନ ରୋପ୍ ୱେ ପ୍ରକଳ୍ପର ପରୀକ୍ଷାମ୍ବଳକ ଉଦ୍ଧାର କାର୍ଯ୍ୟ ସମ୍ପାଦନ ସମୟରେ ଦୁର୍ଘଟଣା ଘଟି ଦୁଇ ଜଣ ଶ୍ରମିକ ପ୍ରାଣ ହରାଇଥିବା ବେଳେ ଚାରି ଜଣ ଆହତ ହୋଇଛନ୍ତି ମହାମାୟା ମନ୍ଦିର ନିକଟରେ ଯାନ୍ତ୍ରୀକ ତ୍ରୁଟି ଯୋଗୁଁ ସେହି ଦୁର୍ଘଟଣା ଘଟିଥିବା ପୁଲିସ୍ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି

ଘଟଣା ସ୍ଥଳରେ ଜଣେ ଶ୍ରମିକର ମୃତ୍ୟୁ ଘଟିଥିଲା ବେଳେ ଅନ୍ୟ ଆହତ ପାଞ୍ଚ ଜଣଙ୍କୁ ହସ୍କିଟାଲ୍କୁ ନିଆଯାଇଥିଲା ଓ ଚିକିତ୍ସା ସମୟରେ କଣେ ଶ୍ରମିକଙ୍କର ମୃତ୍ୟୁ ଘଟିଛି କାନ୍ପୁ ଓ କାଶ୍ମୀର ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ଦୁର୍ଘଟଣା ସଂକ୍ରାନ୍ତରେ ମାଜିଷ୍ଟ୍ରେଟ୍ ସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ମୃତକମାନଙ୍କ ପରିବାରକୁ ପାଞ୍ଚ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ମୂଳକ ରାଶି ଘୋଷଣା କରିଛନ୍ତି

ମାସେ ବ୍ୟାପୀ କଳ୍ପବାସର ଆରମ୍ଭ ଦିନରେ ଆଜି ପବିତ୍ର ବୁଡ଼ ପକାଇବା ପାଇଁ ବହୁ ସଂଖ୍ୟକ ଶ୍ରଦ୍ଧାଳୁ କୁୟମେଳାରେ ଯାଇ ପହଞ୍ଚିଛନ୍ତି କଳ୍ପବାସ ସମୟରେ ଲକ୍ଷ ଲକ୍ଷ ସଂଖ୍ୟକ ଲୋକ ସଙ୍ଗମ ନିକଟରେ ଛୋଟ ଛୋଟ ତମ୍ଭୁରେ ରହିବେ ଏବଂ ଦିନକୁ ତିନି ଥର ବୁଡ଼ ପକାଇବେ ଓ ଥରେ ମାତ୍ର ଖାଇବେ

ତିନୋଟି ସାହି ସ୍ନାନ ଏଥିମଧ୍ୟରେ ସାମିଲ ଅଛି

ବିଜେପି ସାଧାରଣ ସମ୍ପାଦକ ରାମମାଧବ ଜାମ୍ମୁଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ଉଦ୍ବୋଧନ ଦେଲାବେଳେ କହିଛନ୍ତି ଏହି ଗସ୍ତକାଳରେ ପ୍ରଧାନମନ୍ତ୍ରୀ ଲେହ ଓ ଶ୍ରୀନଗର ମଧ୍ୟ ଯିବେ ଜାଞ୍ଜୁଠାରେ ନିଖଳଭାରତ ଆର୍ୟୁବିଜ୍ଞାନ ସଂସ୍ଥାର ଶିଳାନ୍ୟାସ କାଞ୍ଗୁ ଆଖନୁର ସଡକପଥର ପ୍ରଶସ୍ତୀକରଣ ଏବଂ ଜାଞ୍ଗୁ ରୋପ ଓ୍ବେ ପ୍ରକଳ୍ପକୁ ଉଦ୍ଘାଟନ କରିବେ

କାମ୍ମୁ ଓ କାଶ୍ମୀରରେ ଏକ ଲୋକପ୍ରିୟ ସରକାର ପୁର୍ନସ୍ଥାପନ ପାଇଁ ପାର୍ଟିର ପ୍ରତିଶ୍ରୁତିବଦ୍ଧତାକୁ ଦୋହରାଇ ଶ୍ରୀ ମାଧବ କହିଛନ୍ତି ନିର୍ବାଚନ କମିଶନ ଯେକୌଣସି ମୁହୂର୍ତ୍ତରେ ରାଜ୍ୟରେ ନିର୍ବାଚନ ପାଇଁ ଘୋଷଣା କଲେ ବିଜେପି ପ୍ରତିଦ୍ୱନ୍ଦିତା କରିବାକୁ ପ୍ରସ୍ତୁତ ଅଛି କୌଣସି ରାଜନୈତିକ ଦଳ ସହ ପାକ୍ ନିର୍ବାଚନୀ ମେଣ୍ଟକୁ ସେ ଅସ୍ୱୀକାର କରିଛନ୍ତି ପାହାଡି ଭାଷାଭାଷୀ ଲୋକମାନଙ୍କ ପାଇଁ ସଂରକ୍ଷଣ ଏବଂ ଲଦାଖ ଅଞ୍ଚଳକୁ ଏକ ପୃଥକ୍ ଡିଭିଜନରେ ପରିଣତ କରିବା ପାଇଁ ଲୋକମାନଙ୍କର ଦାବି ସଂକ୍ରାନ୍ତରେ ବିବେଚନା କରିବାକୁ ତାଙ୍କ ଦଳ ରାଜ୍ୟପାଳଙ୍କ ପ୍ରଶାସନକୁ ସ୍ୱପାରିଶ କରିବ ବୋଲି ସେ କହିଛନ୍ତି ଆସାମ୍ ଷ୍ଟାର୍ଟ୍ ଅଫ୍ ଆସାମର ଶିଳ୍ପ ଓ ବାଣିଜ୍ୟ ବିଭାଗ ଦ୍ୱାରା ଆୟୋକିତ ଆସାମ ଷ୍ଟାର୍ଟ୍ ଅଫ୍ ଦି ନେଷ୍ କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ୍ ଗତକାଲି ଗୌହାଟୀଠାରେ ଉଦ୍ଘାଟନ କରିଛନ୍ତି ଏହା ରାଜ୍ୟର ଅଧୀନରେ ଥିବା ଇନ୍କ୍ୟୁବେସନ୍ କେନ୍ଦ୍ରଗୁଡ଼ିକ ଦ୍ୱାରା ଷ୍ଟାର୍ଟ୍ ଅଫ୍ ଉଦ୍ୟୋଗଗୁଡ଼ିକ ପାଇଁ ଉଦ୍ଭାବନ ମୂଳକ ପଦକ୍ଷେପ ଗୁଡ଼ିକୁ ପ୍ରୋହାହିତ କରିବ ଏବଂ ଷ୍ଟାର୍ଟ୍ ଅଫ୍ କମ୍ପାନୀଗୁଡ଼ିକ ପାଇଁ ଅଭିନବ ଧାରଣା ସୃଷ୍ଟି କରିବା ସଙ୍ଗେ ସଙ୍ଗେ ଅଭିବୂଦ୍ଧି ତ୍ୱରାନ୍ନିତ କରିବା ଓ ସେମାନଙ୍କ ସଫଳତା ପାଇଁ ପଥ ପ୍ରଦର୍ଶକ ଭାବେ ଏହି ସମ୍ମିଳନୀ କାମ କରିବ ବୋଲି ଆଶା କରାଯାଉଛି

ରାଜ୍ୟ ଅର୍ଥମନ୍ତ୍ରୀ ହିମନ୍ତ ବିଶ୍ୱାସ ଶର୍ମା କହିଛନ୍ତି ଏହି କମିଟି ବିଭିନ୍ନ ଭାଗିଦାରୀ ଏବଂ ଜନଟ୍ଟାତି ଗୋଷ୍ଠୀଗୁଡ଼ିକ ସହ ଅନେକ ବୈଠକରେ ମିଳିତ ହୋଇ ସେମାନଙ୍କର ମତାମତ ସଂଗ୍ହ କରିବ ଶ୍ରୀ ଶର୍ମା ମନ୍ତ୍ରୀସ୍ତରୀୟ ଗୋଷ୍ଠୀର ଅଧ୍ୟକ୍ଷ ଅଛନ୍ତି

ଏଚ୍ପି ଓ୍ୱେଦର ହିମାଚଳ ପ୍ରଦେଶର ଜନଜାତି ଅଧ୍ଯୁଷିତ ପାର୍ବତ୍ୟ ଶୀଖର ଦେଶରେ ସାନି ବରଫପାତ ସାଙ୍ଗକୁ କେତେକ ସ୍ଥାନରେ ବର୍ଷା ହେବା ଦ୍ୱାରା ରାଜ୍ୟରେ ନାହିଁ ନଥିବା ଶୀତ ଅନୁଭୂତ ହେଉଛି ଅଧିକାଂଶ ସ୍ଥାନରେ ତାପମାତ୍ରା ବହୁ ମାତ୍ରାରେ ହ୍ରାସ ପାଇଛି ପାର୍ବତ୍ୟର ଶୀଖର ଦେଶ ଓ ମଧ୍ୟଭାଗରେ କାଁ ଭାଁ କେତେକ ସ୍ଥାନରେ ଆଜି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି

ଟୁର୍ଣ୍ଣାମେଣ୍ଟରେ ତାଙ୍କର ଏହି ପ୍ରଥମ ଟାଇଟଲ ହାସଲ ପାଇଁ ସେ ଚାରି ଜଣ ଅଭିଜ୍ଞ ଖେଳାଳିଙ୍କୁ ହରାଇଥିଲେ ଅଷ୍ଟ୍ରେଲିଆ ଓପନ୍ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍ ଖେଳିସାରି ଅଙ୍କିତା ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ